ରାଜ୍ୟ ସରକାରଙ୍କୁ କଲେ କଡ଼ା ସମାଲୋଚନା

ରାକ୍ୟର ବିଭିନ୍ନ ସ୍ଥାନରେ ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ଶ୍ରାଦ୍ଧ ଦିବସ ପାଳିତ

ବିରୋଧୀ ଦଳମାନେ ପାକିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ଓ ଅନ୍ତରୀକ୍ଷରେ ହୋଇଥିବା ସଫଳତାକୁ ସମାଲୋଚନା କରି ଦେଶର ବୈଜ୍ଞାନିକ ଓ ସୈନିକମାନଙ୍କୁ ଅପମାନିତ କରୁଛନ୍ତି

ଏଥିପାଇଁ ମାଲକାନଗିରି ଜିଲ୍ଲୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି

ପାନ୍ କାର୍ଡ଼ ଅଚଳ ହୋଇଗଲେ ଆୟକରଦାତା ବର୍ଭମାନର ପାନ୍ କାର୍ଡ଼ ଜରିଆରେ ଆୟକର ରିଟର୍ଣ୍ ଦାଖଲ କରିପାରିବେ ନାହିଁ ଟିକସଦାତାଙ୍କ ନିକଟରେ ଥିବା ପାନ୍କାର୍ଡ଼ ଆଧାର ସଂଯୋଗ ହୋଇ ନ ଥିଲେ ଏହା ବୈଧ ନୁହେଁ ବୋଲି ଆୟକର ବିଭାଗ ବିବେଚନା କରିବ

ଏହାଛଡା ସରକାରୀ ପେମେଙ୍କ ଓ ଆକାଉଣ୍ କାର୍ଯ୍ୟ ସହ ଜଡିତ ବ୍ୟାଙ୍କ ଶାଖା ଗୁଡ଼ିକୁ ଏହି ଦିନ ଖୋଲା ରଖିବାକୁ ମଧ ଆର୍ବିଆଇ କହିଛି

ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ନଗର ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷୁଣ ନାଏକଙ୍କ ଶହୀଦ୍ ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ବହୁ ବିଶିଷ୍ ବ୍ୟକ୍ତି ଯୋଗଦେଇ ଭାରତ ଛାଡ଼ ଆଦ୍ଦୋଳନ ସମୟରେ ଶହୀଦ୍ ଲକ୍ଷଣ ନାଏକଙ୍କ ଅବଦାନ ସମ୍ମକରେ ଆଲୋକପାତ କରିଥିଲେ ସେହିଭଳି ରାୟଗଡ଼ା ଜିଲ୍ଲା ଶାସ୍ତୀନଗରଠାରେ ଶହୀଦ୍ଙ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଶ କରାଯାଇଛି ଜିଲ୍ଲାପାଳ ଓ ବହୁ ବିଶିଷ୍ ବ୍ୟକ୍ତି ଏଥରେ ଯୋଗାଦେଇ ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ

ରୋଗୀର ଆତ୍କୀୟମାନେ ହସ୍ୱିଟାଲ୍ ପରିସରରେ ଧାରଶା ଦେଇଥିଲେ ପୁଲିସ୍ ଓ ଡାକ୍ତରଖାନା କର୍ତ୍ତୂପକ୍ଷ ଘଟଶାସ୍ଚଳରେ ପହଞ୍ ବୁଝାଶୁଝା କରିବା ପରେ ଧାରଶା ପ୍ରତ୍ୟାହୃତ ହୋଇଛି

ମୃତକ ଦୁଇଜଶ ସ୍ଥାନୀୟ ବାଇଲୋ ଗ୍ରାମର ହୋଇଥିବା ସୂଚନା ମିଳିଛି

ଘଟଶାସ୍ଥଳରେ ପୁଲିସ୍ ଓ ଅଗ୍ରିଶମ କର୍ମଚାରୀ ପହଞ୍ ନିଆଁକୁ ଆୟଉ କରିଥିଲେ

ରାଜ୍ୟରେ ଅନ୍ୟାନ୍ୟ ସ୍ଥାନରେ ପାଗ ଶୁଖ୍ଲା ରହିବା ସହ ଗ୍ରୀଷ୍କପ୍ରବାହ ବୃଦ୍ଧି ପାଇବ ବୋଲି ସୂଚନା ଦିଆଯାଇଛି